ତେବେ ଜଳବନ୍ଦୀ ଥିବା ଅଞ୍ଚଳଗୁଡ଼ିକରେ ରିଲିଫ୍ କାର୍ଯ୍ୟ ଅବ୍ୟାହତ ରହିଛି

ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି

ଏଥିସହ ସମାଜରେ ମଧ ଶାନ୍ତି ଓ ସହାବସ୍ଛାନ ବଜାୟ ରହିପାରିବ

ସେହିଭଳି ରାଜ୍ୟ ସରକାର ମଧ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ଟିକସ ଛାଡ଼ କରୁନାହାନ୍ତି

ବନ୍ଦ ପାଳନରେ ସାମିଲ ହେବାକ୍ ଲୋକଙ୍ ଅନ୍ରୋଧ କରିବା ଲକ୍ଷରେ ଆଜି ସହରରେ ଦଳ ପକ୍ଷର୍ର ଏକ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଛି

ଏହି ବନ୍ଦ ଡାକରାକୁ ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିଛି

ଏହି ବନ୍ଦ ଡାକରାକୁ ବିଜେଡ଼ି ସମର୍ଥନ କରୁନାହିଁ ବୋଲି ଦଳର ମୁଖପାତ୍ର ସମୀରରଞ୍ଞନ ଦାସ କହିଛନ୍ତି ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ବିଜେଡ଼ି ବିରୋଧ କରୁଥିଲେ ମଧ କଂଗ୍ରେସର ବନ୍ଦ ଡାକରାରେ ଦଳ ସାମିଲ ହେବ ନାହି ତେବେ ଏହି ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ଯେଉଁଭଳି ଭାବେ ଆନ୍ଦୋଳନ ଚାଲିଛି ତାହା ଜାରି ରହିବ ବୋଲି ସେ ସ୍ଚନା ଦେଇଛନ୍ତି

ସଂସ୍କୃତ ଭାଷାର ପ୍ରସାର ଉପରେ ବକ୍ତାମାନେ ଗୁରୁତ୍ ଆରୋପ କରିଥିଲେ